ତାଙ୍କୁ ମାଳଦୀପର ସର୍ବଶ୍ରେଷ ସମ୍ମାନ 'ନିଶାନ୍ ଇଜୁଦ୍ଦିନ୍' ପ୍ରଦାନ କରାଯିବ

ପିଏମ୍ ମାଲଦୀପ ଟୁର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଆଜି ସନ୍ଧ୍ୟାରେ ମାଲେ ସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଦ୍ୱିପକ୍ଷିୟ ସ୍ୱାର୍ଥ କଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏହା ପରେ ଭାରତ ଓ ମାଳଦୀପ ମଧ୍ୟରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ଆରମ୍ଭ ହେବ କଥାବାର୍ତ୍ତା ପରେ ଭାରତ ଓ ମାଳଦୀପ ମଧ୍ୟରେ ଅନେକଗୁଡ଼ିଏ ରାଜିନାମା ଓ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ପରେ ଉଭୟ ନେତା ଏକ ମିଳିତ ବିବୃତ୍ତି ପ୍ରଦାନ କରିବେ ମାଲେର ଭେଲାନା ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସଇଦ୍ ଓ ବରିଷ୍ଠ ଅଧିକାରୀମାନେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ

ପରେ ଆକି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାଳଦୀପର ସଂସଦ ମଜଲିସ୍କୁ ଉଦ୍ବୋଧନ କରିବେ ରାଷ୍ଟ୍ରପତି ସୋଲି ତାଙ୍କୁ ମାଳଦୀପର ସର୍ବଶ୍ରେଷ୍ଠ ସମ୍ମାନ 'ନିଶାନ୍ ଇକୁଦ୍ଦିନ୍'ରେ ସମ୍ମାନୀତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ବିଦେଶ ରାଷ୍ଟର ନେତା ଯିଏକି ପ୍ରଥମ କରି ମାଳଦୀପର ଏହି ସର୍ବଶ୍ରେଷ୍ଠ ସମ୍ମାନ ଲାଭ କରିବେ ମାଲେଠାରେ ପହଞ୍ଚିବା ପରେ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତୀ କହିଛନ୍ତି ମାଳଦୀପ ସହିତ ମଜବୁତ୍ ସମ୍ପର୍କ ପ୍ରତିଷ୍ଠା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତର ଆଗ୍ରହକୁ ଏହି ଗସ୍ତ ସୁଚାଉଛି

ଲଙ୍କା ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ କ୍ଷମତାକ୍ ଫେରିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଲଙ୍କା ଯାତ୍ରା କରିବେ ଇଷ୍ଟର ରବିବାର ସନ୍ତାସବାଦୀ ଆକ୍ରମଣ ଘଟଣାରେ ପିଡ଼ିତମାନଙ୍କ ପ୍ରତି ସମର୍ଥନ ଜଣାଇବା ତଥା ପଡ଼ୋଶୀ ପ୍ରଥମ ନୀତି ପ୍ରତି ପ୍ରନଃ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୂଳ ଲକ୍ଷ୍ୟ ଜାତୀୟ ସ୍ୱରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଓ ବିଦେଶ ସଚିବ ବିଜୟ ଗୋଖଲେଙ୍କ ସମେତ ବହୁ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀ ମୋଦିଙ୍କ ସହିତ ଏହି ଗସ୍ତରେ ଯିବେ

ଅପରାହୁରେ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଶ୍ରୀଲଙ୍କାର ନେତୃତ୍ୱ ସହିତ ହେବାକୁ ଥିବା କଥାବାର୍ତ୍ତା ଭାରତ ମହାସାଗର ଅଞ୍ଚଳରେ ସହଯୋଗ ଆର୍ଥିକ ଏବଂ ବିକାଶମୂଳକ ସହାୟତା ତଥା ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୃ ଆହରି ମଜବ୍ରତ କରିବା ଆଦି ପ୍ରସଙ୍ଗ ଉପରେ କେନ୍ଦ୍ରୀତ ହେବ ଶ୍ରୀ ମୋଦି ତାଙ୍କର ପ୍ରଥମ ଶାସନକାଳରେ ଶ୍ରୀଲଙ୍କାକୁ ଦୁଇଥର ଗସ୍ତ କରି ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଘନିଷ୍ଠ ଆର୍ଥିକ ଓ ନୀତିଗତ ସହଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି

ହାଇଦ୍ରାବାଦ୍ଠାରେ ଆଜି ଏକ ଉସବରେ ଯୋଗ ଦେଇ ଉପରାଷ୍ଟପତି କହିଛନ୍ତି ଏହିସବ୍ ମାମଲାଗ୍ରଡ଼ିକର ବିଚାର ପ୍ରକ୍ରିୟାରେ ବିଳମ୍ଭ ଦେଶ ପାଇଁ ଶୁଭଙ୍କର ନୁହେଁ ଖୁବ୍ ଶୀଘ୍ର ଏହିସବୁ ମାମଲାର ଫଇସଲା ପାଇଁ ସ୍ୱତନ୍ତ ହାଇକୋର୍ଟ୍ ବେଞ୍ଚମାନ ପ୍ରତିଷ୍ଠା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ସଂସଦୀୟ ସଂସ୍ଥାର ଅଧ୍ୟକ୍ଷତା କର୍ଥିବା ବ୍ୟକ୍ତିମାନେ ଏହିସବୁ ମାମଲାର ତୁରନ୍ତ ଫଇସଲା ଦିଗରେ ପଦକ୍ଷେପ ନେବା ଉଚିତ୍ ବୋଲି ସେ କହିଛନ୍ତି ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଉକ୍ରୁଷ୍ଟ ପରିଚାଳନା ନୀତି ଏବଂ ପାରଙ୍ଗମତା ଘରୋଇ କ୍ଷେତ୍ର ମଧ୍ୟରେ ସୀମିତ ନ ରହି ସରକାରୀ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବା ଉଚିତ୍ ସେ କହିଛନ୍ତି ଘରୋଇ କ୍ଷେତ୍ରଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ୱର ଅଂଶସ୍ୱରୂପ କୃଷି ସ୍ୱାସ୍ଥ୍ୟ ଗ୍ରାମୀଣ ଅର୍ଥନୀତି ଆଦି କ୍ଷେତ୍ରରେ ଉକୁଷ୍ଟ ପରିଚାଳନା ନୀତିକୁ ପ୍ରଶୟନ କରିବା ପାଇଁ ଆଗେଇ ଆସିବା ଉଚିତ୍

ଅନ୍ତର୍ଭୁକ୍ତିକୃତ ଅଭିବୃଦ୍ଧି ହାସଲ କରିବା ପାଇଁ ଆର୍ଥିକ ସଂସ୍କାରକୁ ଅଧିକ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ସ୍ୱଚ୍ଛ ଭାରତ ବେଟି ବଚାଓ ବେଟି ପଢ଼ାଓ ଭଳି ଧ୍ୱଜାଧାରୀ କାର୍ଯ୍ୟକ୍ରମଗୁଡ଼ିକୁ କେବଳ ସରକାରୀ କାର୍ଯ୍ୟକ୍ରମ ନଭାବି ଏହାକୁ ଜନଆନ୍ଦୋଳନ ଭାବେ ଦେଖିବା ଉଚିତ୍ କାରଣ ଏହିସବୁ ଯୋଜନା ଜନସାଧାରଣଙ୍କର ଜୀବନମାନରେ ଉନ୍ଦତି ପାଇଁ କାର୍ଯ୍ୟକାରୀ କରାଯାଉଛି

ଏନ୍ପିପି ମୁଖ୍ୟ କନ୍ରାଡ କେ ସାଙ୍ଗମା କହିଛନ୍ତି ଏନ୍ପିପିକୁ ଜାତୀୟ ଦଳର ମାନ୍ୟତା ଉତ୍ତର ପୂର୍ବାଞ୍ଚଳ ଲୋକମାନଙ୍କ ପାଇଁ ଏକ ବଡ଼ ସଫଳତା ଏନ୍ଇସିସିର ଅଧ୍ୟକ୍ଷ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବୀଣ ରାଜନୀତିଜ୍ଞ ଡକ୍କର ଡିଡି ଲାପାଙ୍ଗ୍ କହିଛନ୍ତି ଦଳ ପାଇଁ ଏହି ବୈଠକ ଏକ ନୂଆ ଯୁଗର ଅୟମାରମ୍ଭ କରିବ ସେ କହିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ଏନ୍ପିପିକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିବା ପରେ ଉତ୍ତର ପୂର୍ବାଞ୍ଚଳର ପ୍ରଥମ ରାଜନୈତିକ ଦଳ ଭାବେ ଜାତୀୟ ଦଳର ମାନ୍ୟତା ପ୍ରାପ୍ତି ଏକ ବୃହତ୍ ସଫଳତା ଏବଂ ଏହାଦ୍ୱାରା ଆଞ୍ଚଳିକ ରାଜନୈତିକ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇ ପାରିଛି ଆସାମ୍ ଅରୁଣାଚଳ ପ୍ରଦେଶ ନାଗାଲାଣ୍ଡ ମଣିପୁର ମେଘାଳୟ ଓ ମିଜୋରାମ୍ ରାଜ୍ୟର ପ୍ରମୁଖ ନେତାମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି

ଆର୍ଥିକ ଦୃଷ୍ଟିରୁ ପ୍ରମୁଖ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀମାନେ ସଂଶୋଧିତ ଶୁଳ୍କ ବ୍ୟବସ୍ଥା ଉପରେ ଆଲୋଚନା କରୁଛନ୍ତି ବିଶ୍ୱ ଅର୍ଥ୍ୟକ ମନ୍ଚରତା ସୁଧାରିବା ପାଇଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ପକ୍ଷରୁ ଯଥାର୍ଥ ଅଂଶଧନ ଓ ସମର୍ଥନ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଉଛି ବହୁଦେଶୀୟ ପ୍ରଯୁକ୍ତି ବିଦ୍ୟା କମ୍ପାନୀଗୁଡ଼ିକ ପାଇଁ ଡିଜିଟାଲ୍ ଶଳ୍କ ବ୍ୟବସ୍ଥା ପ୍ରଣୟନ ସକାଶେ ମନ୍ତ୍ରୀମାନେ ଆହ୍ୱାନ ଦେଇଛନ୍ତି ଏହାର ମୂଳଲକ୍ଷ୍ୟ ହେଲା ଟିକସ ଫାଙ୍କିକୁ ନିବାରଣ କରିବା ଏବଂ ଅତ୍ୟାଧୁନିକ ନୀତି ପ୍ରଣୟନ କରିବା ଅର୍ଥ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପ୍ରଯୁକ୍ତି ବିଦ୍ୟା ଆଡ଼କୁ ଆଗଉଥିବାରୁ ଏ ଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକତା ଉପୁଜିଛି

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଆମେରିକା ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମନୁଚିନ୍ କହିଛନ୍ତି ଚୀନ ସହ ଚାଲିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ପାଇଁ ସେ ଦେଶ ସହ ପୁଣି କଥାବାର୍ତ୍ତା କରିବାକୁ ଆମେରିକା ପ୍ରସ୍ତୁତ ଅଛି

ଭାରତୀୟ ପାଣିପାଗ ବିଭାଗର ଭାବି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆଜି କେରଳରେ ମୌସୁମୀ ପ୍ରବେଶ କରିଛି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି

ଏବର୍ଷ ଦିଲ୍ଲୀରେ ସ୍ୱାଭାବିକ ବର୍ଷା ହେବ ବୋଲି ଅନ୍ତମାନ କରାଯାଇଛି ଉତ୍ତର ପଣ୍ଢିମ ଅଞ୍ଚଳରେ ମଧ୍ୟ ସ୍ୱାଭାବିକ ବର୍ଷା ହେବ

ସରକାରୀ ଅଧିକାରୀମାନେ କହିଛନ୍ତି ଗତ ରାତିରେ ହୋଇଥିବା ଆକ୍ରମଣ ଘଟଣାରେ ଏହି ସେନାର ସାତ ଜଣ ସଦସ୍ୟ ଆହତ ହୋଇଥିଲେ ସେମାନଙ୍କ ମଧ୍ୟର୍ ଦୂଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ତାଲିବାନ୍ ଦେଶର ପ୍ରାୟ ଅର୍ଦ୍ଧାଧିକ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ ଆଫ୍ଗାନିସ୍ତାନର ସୁରକ୍ଷାବଳ ଓ ସରକାରୀ ପ୍ରତିଷ୍ଠାନ ଉପରେ ଦୈନନ୍ଦିନ ଆକ୍ରମଣ କରିଚାଲିଛି

ଆଫ୍ଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଚାଲିଥିବା ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଆଫ୍ଗାନିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଆସନ୍ତାକାଲି ଭାରତ ଏହାର ଦ୍ୱିତୀୟ ମ୍ୟାଚ୍ରେ ଓଭାଲ୍ଠାରେ ଅଷ୍ଟ୍ରେଲିଆକୁ ଭେଟିବ